ସମଗ୍ର ପୁରୀ ଅଞ୍ଚଳ ବର୍ତ୍ତମାନ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି

ପୁରୀ ସିଭିଲ୍ କୋର୍ଟ୍ ଜିଲ୍ଲା କାର୍ଯ୍ୟାଳୟ ଏସ୍ପିଙ୍କ ବାସଗୃହ ଗୋପବନ୍ଧୁ ଆୟୁର୍ବେଦିକ୍ ମହାବିଦ୍ୟାଳୟ ପୁରୀ କ୍ଲବ୍ ଓ ସିବିଚ୍ ଥାନାର ପାଚେରୀ ଭାଙ୍ଗିଯିବା ସହ ଏହିସବୁ ବିଶେଷ ଭାବେ ଷତିଗ୍ରସ୍ତ ହୋଇଛି ବର୍ତ୍ତମାନ ଲକ୍ଷାଧିକ ଲୋକ ଖାଦ୍ୟ ପିଇବା ପାଶି ପାଇବାକୁ ଅପେକ୍ଷା କରି ରହିଛନ୍ତି

ବାତ୍ୟା ଫନି କାରଣରୁ ପୁରୀ ଓ ଭୁବନେଶ୍ୱର ସହିତ ବାଲୁଗାଁ ବାଣପୁର ଟାଙ୍ଗୀ ଓ ଜଟଣୀ ଅଞଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଘର ଓ ପାଚେରି ଭାଗିବା ସହ ବିଜୁଳି ଖୁକ୍ଷ ଓ ଗଛ ଉପୁଡ଼ି ପଡ଼ିଛି ଫଳରେ ବିଜୁଳି ସେବା ସଂପ୍ରର୍ଷ ର୍ପେ ବ୍ୟାହତ ହୋଇଛି

ଏହା ସହିତ ରାସ୍ତା ଉପରେ ପାଶି ମାଡ଼ିନବାରୁ ବାଲି କମି ରହିଛି

ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ଭୀ ଚାନ୍ଦବାଲି ବାସୁଦେବପୁର ତିହିଡ଼ି ଧାମନଗର ଭଣ୍ଡାରୀପୋଖରୀ ଭଦ୍ରକ ବନ୍ତ ବ୍ଲକ୍ରେ ଥିବା ଶତାଧିକ ସ୍ଚାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ବିଦ୍ୟୁତ୍ ସରବରାହ ଜଳଯୋଗାଶ ଟେଲି ଯୋଗାଯୋଗ ବ୍ୟାହତ ହୋଇଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି

ସେମାନଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରକ୍ଷା ଖାଦ୍ୟ ଯୋଗାଇ ଦିଆଯାଉଛି

ଜିଲ୍ଲାର କେତେକ ଅଞ୍ଚଳରେ ପାନ ବରଜ ସବୁ ଭାଙ୍ଗି ପଡ଼ିଛି ବିଦ୍ୟୁତ୍ ଖକ୍ଷ ଟେଲିଫୋନ୍ ଖୁକ୍ଷ ଭାଙ୍ଗିପଡ଼ିବା ଯୋଗୁଁ ବହୁ ଅଞଳରେ ବିଦ୍ୟୁତ୍ ସରବରାହ ଓ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍କା ବାଧାପ୍ରାପ୍ତ ହୋଇଛି

ବିଜୁ ପଟନାୟକ ପାର୍କ ନିକଟସ୍ଥ ରାସ୍ତାରେ ଦୂଇ ଜଣ ଯୁବକ ବାଇକ୍ରେ ଯାଉଥିବାବେଳେ ସେମାନଙ୍କ ଉପରେ ଗଛ ଭାଙ୍ଗି ପଡ଼ିଥିଲା